ଗତକାଲି ଆକାଶବାଣୀର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଥିଲେ ଦେଶର ସଶସ୍ତ ବାହିନୀ ଯବାନମାନଙ୍କ ବଳିଦାନର ପ୍ରତିବଦଳରେ ଏହା ଏକ ଛୋଟ ପଦକ୍ଷେପ

ଶାନ୍ତି ରକ୍ଷା ମିଶନ ଓ ବିଦ୍ରୋହାତ୍ମକ କାର୍ଯ୍ୟ ବିରୋଧୀ କାର୍ଯ୍ୟାନୁଷ୍ଠାନରେ ପ୍ରାଣବଳି ଦେଇଥିବା ଯବାନମାନଙ୍କ ସ୍କୃତିରେ ମଧ୍ୟ ଏହି ସ୍କାରକୀ ନିର୍ମିତ ହୋଇଛି

ଏହି ଦୁଇଦିନିଆ ସମ୍ମିଳନୀର ଶୀର୍ଷକ ରାଜନୀତିଠାରୁ ଊର୍ଦ୍ଧ୍ୱରେ କାତୀୟ ଅଗ୍ରାଧିକାର ରହିଛି ବିଜେପି ସଭାପତି ଅମିତ୍ ଶାହା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରୀ ରବିଶଙ୍କର ପ୍ରସାଦ ଓ ପିୟୁଷ୍ ଗୋୟଲ୍ ମଧ୍ୟ ଉଦ୍ବୋଧନ ଦେବେ ହୋମ୍ ସିଆର୍ପିଏଫ୍ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନକ୍କଲ୍ ଉପଦ୍ରତ ରାଜ୍ୟ ଓ ଜନ୍ମୁ କାଶ୍ମୀରରେ ମୁତୟନ ହୋଇଥିବା ସିଆର୍ପିଏଫ୍ ଯବାନମାନଙ୍କ ପାଇଁ ବିପଦ ଓ କଷ୍ଟସାଧ୍ୟ ଅଞ୍ଚଳ ଭତ୍ତା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି

ସେହିସବ୍ଧ ଅଞ୍ଚଳରେ ମୁତୟନ ହୋଇଥିବା ସିଆର୍ପିଏଫ୍ ଯବାନମାନଙ୍କର ଏହା ନୈତିକ ମନୋବଳ ବୃଦ୍ଧି କରିବ ଗଡ଼କରୀ ଆୱାର୍ଡ଼ ଜଳସମ୍ପଦ ମନ୍ତ୍ରୀ ନିତୀନ୍ ଗଡ଼କରୀ କଳ ସଂରକ୍ଷଣର ବିକାଶ ପାଇଁ ଅଧିକ ଜନ ସଚେତନତା ସ୍ପୃଷ୍ଟି ସକାଶେ ଆହ୍ୱାନ ଦେଇଛନ୍ତି ନୂଆଦିଲ୍ଲୀରେ ଜାତୀୟ ଜଳ ପୁରସ୍କାର ବିତରଣ ଉହବରେ ଉଦ୍ବୋଧନ ଦେଇ ମନ୍ତ୍ରୀ କହିଛନ୍ତି ଜଳ ସଂରକ୍ଷଣରେ ଗଣମାଧ୍ୟମର ଗୁରୁଭୂମିକା ରହିଛି ସାମାଜିକ ପରିବର୍ଭନରେ କଳ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ସେ କହିଛନ୍ତି ଶ୍ରୀ ଗଡ଼କରୀ କହିଛନ୍ତି ରାଜ୍ୟ ରାଜ୍ୟ ମଧ୍ୟରେ ଜଳ ବିବାଦ ଚିନ୍ତାଜନକ ବିଷୟ ଜଳ ସଂରକ୍ଷଣ ସଂକ୍ରାନ୍ତରେ ଅଧି ସଚେତନତା ସୃଷ୍ଟି କରାଯିବା ସକାଶେ ଜାତୀୟ ଜଳ ପୁରସ୍କାର ଦିଆଯାଉଥିବାର ସେ କହିଛନ୍ତି କୋର୍ଟ ବାଡ୍ରା ରବର୍ଟ ବାଡ୍ରାଙ୍କ କାର୍ଯ୍ୟାଳୟ ଉପରେ ଚଢ଼ଉ ସମୟରେ ସେଠାରୁ ଜବତ କରାଯାଇଥିବା ଦସ୍ତାବିଜ୍ଗୁଡ଼ିକର ସଫ୍ ଓ ହାର୍ଡ଼ କପି ପାଞ୍ଚ ଦିନ ଭିତରେ ତାଙ୍କୁ ଦେବାପାଇଁ ଦିଲ୍ଲୀର ଏକ ଅଦାଲତ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍କ୍ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀ ବାଡ୍ରା ବିଦେଶରେ କିଣିଥିବା ସମ୍ପତ୍ତି ଓ ରାଜସ୍ଥାନର ବିକାନେର୍ କମି ଦୂର୍ନୀତି ମାମଲାରେ ତଦନ୍ତ ସମ୍ମଖୀନ ହେଉଛନ୍ତି

କୋର୍ଟ ବେଲ୍ ରମଣି ଦିଲ୍ଲୀର ଏକ ଅଦାଲତ ସାମ୍ବାଦିକ ପ୍ରିୟା ରମଣିଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍ଜେ ଆକବର୍ ତାଙ୍କ ବିରୁଦ୍ଧରେ ମାନହାନୀ ମୋକଦ୍ଦମା ରୁଜୁ କରିଥିଲେ

ସେ ତାଙ୍କ ନିଜ ବଳରେ ମାନହାନୀ ମୋକଦ୍ଦମା ରୁଜୁ କରୁଛନ୍ତି ଓ ଏଥିପାଇଁ କୋର୍ଟରେ ଲଢ଼ିବେ ବୋଲି ଶ୍ରୀ ଆକବର୍ କହିଥିଲେ ଏସ୍ସି ଅଯୋଧ୍ୟା ବିଜେପି ନେତା ସୁବ୍ରମଣ୍ୟମ୍ ସ୍ୱାମୀ ଅଯୋଧ୍ୟାର ବିବାଦୀୟ ସ୍ଥଳୀରେ ପୂଜା କରିବାପାଇଁ ତାଙ୍କ ମୌଳିକ ଅଧିକାରକୁ କାର୍ଯ୍ୟକାରୀ କରିବା ବିଷୟ ଲୋଡ଼ି ସେ କରିଥିବା ଆବେଦନର ଜରୁରୀକାଳୀନ ଶୁଣାଶି ପାଇଁ ଆଜି ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଓ କଷ୍ଟିସ୍ ସଞ୍ଜୀବ୍ ଖାନ୍ନାଙ୍କ ଖଣ୍ଡପୀଠ ଆସନ୍ତାକାଲି ଅଯୋଧ୍ୟା ସଂକ୍ରାନ୍ତ ମୁଖ୍ୟ ମାମଲାର ବିଚାର ସମୟରେ କୋର୍ଟରେ ଉପସ୍ଥିତ ରହିବାକୁ ଶ୍ରୀ ସ୍ୱାମୀଙ୍କୁ କହିଛନ୍ତି ଆବେଦନର ଜରୁରୀକାଳୀନ ଶୁଣାଣି ବିଷୟ ଲୋଡ଼ି ତାଙ୍କ ଆବେଦନର ପୂଥକ୍ ଭାବେ ଶୁଣାଣି କରାଯିବାକୁ ସେ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ଗତବର୍ଷ ସୁପ୍ରିମ୍କୋର୍ଟ ଅଯୋଧ୍ୟା ମାମଲାରେ ହସ୍ତକ୍ଷେପ ନ କରିବାପାଇଁ ସୁବ୍ରମଣ୍ୟମ୍ ସ୍ୱାମୀଙ୍କୁ କହିଥିଲେ ଓ କେବଳ ଏଥିସହ କଡ଼ିତ ପକ୍ଷଗୁଡ଼ିକୁ ଏଥିରେ ଲଢ଼ିବାପାଇଁ ଅନୁମତି ଦେଇଥିଲେ ତେବେ ସୁପ୍ରିମ୍କୋର୍ଟ ସୁବ୍ରମଣ୍ୟମ୍ ସ୍ୱାମୀ ମାମଲାରେ ହସ୍ତକ୍ଷେପ କରୁ ନାହାନ୍ତି କେବଳ ଏକ ପୃଥକ୍ ଆବେଦନ କରୁଛନ୍ତି ବୋଲି କହିବା ପରେ ତାଙ୍କୁ ଅନ୍ତମତି ପ୍ରଦାନ କରିଛନ୍ତି

ପ୍ରଧାନ ବିଚାପରତି ରଞ୍ଜନ ଗୋଗୋଇ ଓ କଷିସ୍ ସଞ୍ଜୀବ୍ ଖାନ୍ନାଙ୍କ ଖଣ୍ଡପୀଠ ଜଣେ ଓକିଲ କରିଥିବା ପିଆଇଏଲ୍କୁ ଖାରଜ କରିଦେଇଛନ୍ତି ଏସ୍ସି ହ୍ୟୁମାନ ରାଇଟ୍ସ୍ କର୍ଭବ୍ୟ ସମ୍ପାଦନ ସମୟରେ ଉତ୍ୟକ୍ତ ଲୋକମାନଙ୍କଦ୍ୱାରା ଆକ୍ରମଣର ସମ୍ମୁଖୀନ ହେଉଥିବା ନିରାପତ୍ତା ବାହିନୀର ଯବାନମାନଙ୍କ ମାନବିକ ଅଧିକାରର ସୁରକ୍ଷା ବିଷୟ ଲୋଡ଼ାଯାଇ କରାଯାଇଥିବା ଏକ ଆବେଦନକୁ ବିଚାର କରିବାପାଇଁ ସୁପ୍ରିମ୍କୋର୍ଟ ରାଜି ହୋଇଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଓ ଜଷ୍ଟିସ୍ ସଞ୍ଜୀବ୍ ଖାନ୍ନାଙ୍କ ଖଣ୍ଡପୀଠ ଭାରତ ସରକାର ପ୍ରତିରକ୍ଷା ମନ୍ତ୍ରଣାଳୟ ଜନ୍ମୁ କାଶ୍ମୀର ଓ କାତୀୟ ମାନବାଧିକାର କମିଶନ୍ଙ୍କୁ ଏ ସଂକ୍ରାନ୍ତରେ ନୋଟିସ୍ ଜାରି କରିଛନ୍ତି

ଭାରତୀୟ ଶିଳ୍ପ ମହାସଂଘ ମହାନିର୍ଦ୍ଦେଶକ ଚନ୍ଦ୍ରକିତ୍ ବାନାର୍ଜୀ କହିଛନ୍ତି ଜିଏସ୍ଟି ପରିଷଦର ଏହି ନିଷ୍ପଭି ଘର କିଣୁଥିବା ଲୋକମାନଙ୍କୁ ବହୁମାତ୍ରାରେ ସହାୟତା କରିବ ଓ ଘର କିଶିବାପାଇଁ ଅଧିକ ଲୋକ ଆଗ୍ରହୀ ହେବେ ଜାତୀୟ କୋଠାବାଡ଼ି ନିର୍ମାଣ ବିକାଶ ପରିଷଦ ସଭାପତି ନିରଞ୍ଜନ ହିରାନନ୍ଦାନୀ କହିଛନ୍ତି ଘର କିଣୁଥିବା ଲୋକମାନଙ୍କୁ ଏହା ବହୁମାତ୍ରାରେ ସହାୟତା କରିବ

ଏପ୍ରିଲ୍ ପହିଲାରୁ ଏହି ନୂଆ ଟିକସ ହାର ଲାଗୁ ହେବ

ଜଟଣୀ ନିକଟସ୍ଥ ତରାବୋଇଠାରେ ଭୁବନେଶ୍ୱର ଦକ୍ଷତା ବୃଦ୍ଧି ପ୍ରତିଷ୍ଠାନର ମୁଖ୍ୟ ପରିସରକୁ ଉଦ୍ଘାଟନ କରି ଶ୍ରୀ ପ୍ରଧାନ କହିଛନ୍ତି ଉତ୍ତମମାନର ଶିକ୍ଷା ଓ ଉତ୍ତମ ଶିକ୍ଷା ମୌଳିକଢାଞ୍ଚା ବିନା ନୂଆ ଓଡ଼ିଶାର ସ୍ୱପ୍ନ ସାକାର ହୋଇପାରିବ ନାହିଁ ସେ କହିଛନ୍ତି ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମର ଅଂଶସ୍ୱରୂପ ତେିଳ ଓ ଗ୍ୟାସ୍ କ୍ଷେତ୍ରର ସମସ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଦେଶରେ ଦକ୍ଷତା ବୃଦ୍ଧି ଅନୁଷ୍ଠାନଗୁଡ଼ିକର ସ୍ଥାପନ ପାଇଁ ପରସ୍କର ସହ ହାତ ମିଳାଇଛନ୍ତି

ପୋର୍ରର୍ଠାରେ ଏକ ଖାଲି ସ୍ଥାନରେ ସେହି କାର୍ଗୁଡ଼ିକୁ ରଖାଯାଇଥିଲା ଅଳିଆ ଆବର୍ଜନାରେ ଲାଗିଥିବା ନିଆଁ ଏହି ଅଗ୍ରିକାଣ୍ଡର ମ୍ରଖ୍ୟ କାରଣ ବୋଲି ବିଶ୍ୱାସ କରାଯାଉଛି ବାଂଲାଦେଶ ହାଇଜ୍ୟାକ୍ ବାଂଲାଦେଶ ନିରାପତ୍ତା ବାହିନୀ ଯବାନମାନେ ଏକ ବିମାନରେ ଯାତ୍ରା କର୍ତ୍ଥିବା ଜଣେ ସଶସ୍ତ ଯାତ୍ରୀକୁ ହତ୍ୟା କରିଛନ୍ତି ଦୂର୍ବାଇକୃ ଯାଉଥିବା ସେହି ବିମାନଟିକ୍ ଯାତୀଜଣକ ଅପହରଣ କରିବାପାଇଁ ଯୋଜନା କରିଥବାର ସନ୍ଦେହ କରାଯାଉଛି ସେହି ବ୍ୟକ୍ତି ବାଂଲାଦେଶର ନାଗରିକ ଓ ତାହାର ନାମ ମହାଦି ବୋଲି ଜଣାପଡ଼ିଛି ବିମାନଟି ଚଟ୍ଟଗ୍ରାମଠାରେ କରୁରୀକାଳୀନ ଭାବେ ଅବତରଣ କରିବା ପରେ ଯବାନମାନେ ବିମାନ ମଧ୍ୟକୁ ପ୍ରବେଶ କରି ସେହି ଯାତ୍ରୀକୁ ହତ୍ୟା କରିଥିଲେ

ଯୁବକ ଜଣକ ପ୍ରଧାନମନ୍ତ୍ରୀ ସେକ୍ ହସିନାଙ୍କ ସହ କଥାବାର୍ତ୍ତା କରିବାପାଇଁ କିଦ୍ କରିଥିଲା ସନ୍ଦିଗ୍ଧ ଜଣକୁ ଆତ୍ମସମର୍ପଶ କରିବାପାଇଁ କୁହାଯିବାରୁ ସେ ମାନି ନ ଥିଲା ତାହା ଉପରକୁ ଗୁଳି ଚଳାଯିବା ପରେ ସେ ଆହତ ହୋଇଥିଲା ଓ ପରେ ତାହାର ମୃତ୍ୟୁ ଘଟିଥିଲା

ଏହି ବ୍ରିଟେନ୍ ଅଭିନେତ୍ରୀ ସେହି ହାସ୍ୟରସାତ୍କକ ଡ୍ରାମା ଚଳଚ୍ଚିତ୍ରରେ କୁଇନ୍ ଆନି ଭୂମିକା ପାଇଁ ଏହି ପୁରସ୍କାର ପାଇଛନ୍ତି